ସ୍ବପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଘଟଣାର ବିଧିବଦ୍ଧ ଅନୁଧ୍ଧ୍ୟାନ କରିବା ପାଇଁ ଗତକାଲି ପୁରୀରେ ଆମିକସ୍ କ୍ୟୁରି ରଂକିତ କୁମାର ଓ ସଲିସିଟର ଜେନେରାଲ୍ ତୁଷାର ମେହେଟା ପହଞ୍ଚଛନ୍ତି

ବୈଠକ ପରେ ଆମିକସ କ୍ୟୁରି ରଂଜିତ କୁମାର ନିକ ପ୍ରତିକ୍ରିୟାରେ କହିଛନ୍ତି ରାଜ୍ୟ ସରକାରଙ୍କ ନିଷ୍ବଭି ସ୍ୱାଗତଯୋଗ୍ୟ

ସେ କହିଛନ୍ତି ବର୍ତ୍ତମାନ ପରିପ୍ରେକ୍ଷୀରେ ପୁରୀରେ ଯାହା ହେଉଛି ସମସ୍ତଙ୍କ ସହ ଅଲୋଚନା ଓ ସହମତି ଭିଉିରେ ହେଉଛି ଆସନ୍ତାବର୍ଷ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ

ଦୁଇ ଦିନ ପ୍ରର୍ବେ କଟକ ବଡ଼ଡାକ୍ତରଖାନାରୁ ଯାଇଥିବା ଦୁଇ ଜଶ ଡାକ୍ତର ଏବଂ ଏମସ୍ ଡାକ୍ତରୀ ଦଳ ଉଭୟ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଗତକାଲି ତାଙ୍କୁ ରାଜଧାନୀ ଏକ୍ପ୍ରେସ୍ରେ ଓଡ଼ିଶା ଆଣିଛନ୍ତି

ବୈଠକରେ ଜିଲାପାଳ ଡ ପୋମା ଟୁଡୁଙ୍ଙ ସମେତ ବହୁ ଜିଲାସ୍ତରୀୟ ଅଧିକାରୀ ଯୋଗଦେଇଥିଲେ

ଏହି ଦଳ ଜିଲ୍ଲାର ଅନ୍ୟ ଦୁଇଟି ବ୍ଲକ୍ କୋଷାଗୁମୁଡ଼ା ଓ ତେନ୍ତୁଳିଖୁଣ୍କି ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି